ଶ୍ରୀ ମୋଦି କହିଛନ୍ତି ଏନ୍ଡିଏ ସରକାର ପୂର୍ବର ଫାଙ୍କା ପ୍ରତିଶ୍ରତି ବଦଳରେ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ନୀତି ଅନୁସାରେ କାର୍ଯ୍ୟ କରୁଛନ୍ତି ହିନ୍ଦୁସ୍ଥାନ ଟାଇମ୍ସ ନେତୃତ୍ୱ ଶିଖର ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମୁଖ୍ୟ କ୍ଷେତ୍ରଗୁଡ଼ିକ ପ୍ରତି ସରକାର ଧ୍ୟାନ ଦେବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ ସେ କହିଛନ୍ତି ଲୋକମାନଙ୍କ ଜୀବନଶୈଳୀରେ ସରକାର ଯେତେ କମ୍ ହସ୍ତକ୍ଷେପ କରିବେ ଶାସନ ସେତେ ଭଲ ହୋଇପାରିବ ସରକାରଙ୍କର ବିଭିନ୍ନ ନିଷ୍ପଭିଗୁଡ଼ିକ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ଏଗୁଡ଼ିକ ଲୋକମାନଙ୍କ ଜୀବନଶୈଳୀକୁ ଆହୁରି ଉନ୍ନତ କରିବା ପାଇଁ ଉଦ୍ଦିଷ୍ଟ ଓ ସେମାନଙ୍କୁ ଶାସନ ଯୋଗାଇଦେବ ସେ କହିଛନ୍ତି ସରକାର ଏହିସବୁ କାର୍ଯ୍ୟ କରି ଦେଖାଇବେ

ଶ୍ରୀ ମୋଦି କହିଛନ୍ତି ସେହିସବୁ ଜିଲ୍ଲାଗୁଡ଼ିକରେ ସମସ୍ତ ପ୍ରକାରର ବିକାଶମ୍ବଳକ କାର୍ଯ୍ୟ ହାତକୁ ନିଆଯାଉଛି ଓ ଉତ୍ତମ ପ୍ରଶାସନ ଯୋଗାଇଦେବା ପାଇଁ ପ୍ରଚେଷ୍ଟା କରାଯାଉଛି

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପୂର୍ବରୁ ଯଦିଓ ବହୁ କଳ୍ପନା କଳ୍ପନା ପ୍ରକାଶ ପାଇଥିଲା କିନ୍ତୁ ରାୟ ଘୋଷଣା ପରେ ଦେଶର ଜନସାଧାରଣ ସେ ସବୁକୁ ମିଥ୍ୟା ପ୍ରମାଣିତ କରିଛନ୍ତି ନାଗରିକ ସଂଶୋଧନ ବିଲ୍ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁ ଲୋକମାନେ ସେମାନଙ୍କ ଦେଶରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବା ଦ୍ୱାରା ସେମାନଙ୍କ ପାଇଁ ଏକ ଉଜ୍ଜଳ ଭବିଷ୍ୟତ ଅଶାଯାଇ ପାରିବ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ବିଷୟ ଉପରେ ଶ୍ରୀ ମୋଦି କହିଛନ୍ତି ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ପୂର୍ବାପେକ୍ଷା ଅଧିକ ମଜବୁତ କରାଯାଇ ପାରିଛି ଓ ବ୍ୟାଙ୍କ ଅଫିସରମାନଙ୍କୁ ସେମାନଙ୍କର ନିଷ୍ପଭି ପାଇଁ କେହି ସେମାନଙ୍କୁ ପ୍ରଶ୍ମ ଉଠାଇପାରିବେ ନାହିଁ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି

ସ୍ଥାନୀୟ ପୁଲିସ୍ର କହିବା ଅନୁସାରେ ଗତ ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି ଅଭିଯୁକ୍ତମାନେ ଖସି ପଳାଇବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ବାଧ୍ୟ ହୋଇ ପୁଲିସ୍କୁ ଗୁଳି ଚାଳନା କରିବାକୁ ପଡ଼ିଥିଲା ଅଭିଯୁକ୍ତମାନେ ପୋଲିସ୍ଠାରୁ ଅସ୍ତ୍ରଶସ୍ତ ଛଡ଼ାଇ ନେଇ ପଳାୟନ କରୁଥିଲେ ପୁଲିସ୍ ଗୁଳିରେ ସେମାନଙ୍କର ମୃତ୍ୟୁ ଘଟଣା ସଂକ୍ରାନ୍ତୀୟ ବିସ୍ତୂତ ତଥ୍ୟ ଯଦିଓ ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇ ନାହିଁ ତେବେ ସାଇବରାବାଦ ପୋଲିସ୍ ଦିଶା ସାମୃହିକ ବଳାକାର ଓ ହତ୍ୟା ମାମଲାର ଅଭିଯୁକ୍ତମାନଙ୍କର ମୃତ୍ୟୁ ଘଟିଥିବା ବିଷୟକୁ ନିଶ୍ଚିତ କରିଛି ଅଭିଯୁକ୍ତମାନେ ଯେଉଁଠି ଦିଶାଙ୍କ ଦେହରେ ନିଆଁ ଲଗାଇଦେଇଥିଲେ ସେହି ସ୍ଥାନ ନିକଟରେ ଏହି ସଂଘର୍ଷ ଘଟିଛି ଆପଣମାନଙ୍କୁ ସ୍ମରଣ କରାଇ ଦିଆଯାଇପାରେ କେବଳ ତେଲଙ୍ଗାନା ରାଜ୍ୟ ନୁହେଁ ସମଗ୍ର ଦେଶରେ ଏହି ବଳାକାର ଓ ହତ୍ୟା ମାମଲାକୁ ନେଇ ଭୀଷଣ ଜନଅସନ୍ତୋଷ ଦେଖାଦେଇଛି

ଦିଶା ପଶୁ ଚିକିତ୍ସା ବିଭାଗରେ ଡାକ୍ତର ଥିଲେ

ଅଭିଯୁକ୍ତମାନଙ୍କୁ ଗତକାଲି ହାଇଦ୍ରାବାଦର ଚେର୍ଲାପଲି ସେଷ୍ଟ୍ରାଲ୍ ଜେଲ୍ରୁ ପୋଲିସ୍ ହାଜତକୁ ନିଆଯାଉଥିଲା ଇତିମଧ୍ୟରେ ଦିଶା ମାମଲାର ବିଚାର ପାଇଁ ହାଇକୋର୍ଟ ଏକ ଫାଷ୍ଟ୍ରାକ୍ କୋର୍ଟ ଗଠନ କରିଛନ୍ତି ମେହବୁବ୍ନଗର ସେସନ୍ସ ଜଜ୍ ମାମଲାର ବିଚାର କରିବେ ଏଥିପାଇଁ ରାଜ୍ୟ ସରକାର ସୁପାରିଶ୍ କରିଥିଲେ ଦିଶା ଓ ତାଙ୍କ ପରିବାରକୁ ନ୍ୟାୟ ମିଳିବା ପାଇଁ ରାଜ୍ୟ ଓ ସମଗ୍ର ଦେଶରେ ବିଭିନ୍ନ ମହଲରୁ ପ୍ରତିବାଦ ବିକ୍ଷୋଭମାନ ପ୍ରଦର୍ଶନ କରାଯାଉଛି

ପାର୍ଲାମେଣ୍ଟ ସଦନ ପରିସରସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ସେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ବାଚସ୍କତି ଓମ୍ ବିର୍ଲା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂହ ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରୀ ଥାବଡ଼ଚାନ୍ଦ୍ ଗେହଲତ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ପାର୍ଲାମେଣ୍ଟ ସଦସ୍ୟମାନେ ଡକ୍ଟର ଆମ୍ଘେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିଭିନ୍ନ ଶ୍ରେଣୀର ଶହଶହ ଲୋକ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଉପରାଷ୍ଟ୍ରପତି କହିଛନ୍ତି କୁର ଆମ୍ପେଦକରଙ୍କର ଦୂରଦୃଷ୍ଟି ଓ ଜ୍ଞାନରୁ ଲୋକମାନେ ଅନୁପ୍ରାଣିତ ହେବା ଉଚିତ ସେ କହିଛନ୍ତି ଯଦି ଲୋକମାନେ ଆମ୍ଭେଦକରଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଅନୁସରଣ କରିବେ ତେବେ ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ବାବା ସାହେବ ଆମ୍ବେଦକର ତାଙ୍କର ସମଗ୍ର ଜୀବନ ସାମାଜିକ ନ୍ୟାୟ ପାଇଁ ଉହର୍ଗ କରିଥିଲେ ଓ ଦେଶକୁ ସମ୍ଭିଧାନ ଭଳି ଅମ୍ବଲ୍ୟ ଉପହାର ଦେଇଯାଇଛନ୍ତି ଯାହା ଆଜି ଭାରତୀୟ ଗଣତନ୍ତ୍ରର ମୂଳଦୁଆ ଭାବେ ସ୍ଥାପିତ ହୋଇଛି ସେ କହିଛନ୍ତି ଏଥିପାଇଁ ଦେଶବାସୀ ତାଙ୍କ ପ୍ରତି ଚିରକୃତଜ୍ଞ ରହିବେ ଭନାଓ କେସ୍ ଏସ୍ଆଇଟି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉନାଓ ଜିଲ୍ଲା ସାମୃହିକ ବଳାକ୍କାର ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇବା ଘଟଣାର ଦୋଷୀବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋରରୁ କଠୋର ଦଣ୍ଡବିଧାନ ପାଇଁ ରାଜ୍ୟ ପୋଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେମାନେ ଯେଭଳି କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇପାରିବେ ସେଥିପାଇଁ ସେ ପୋଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇତିମଧ୍ୟରେ ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଜାତୀୟ ମହିଳା କମିଶନ ମାମଲାକୁ ନିଜପକ୍ଷରୁ ଉଦ୍ଧପନ କରି ରାଜ୍ୟ ଡିଜିପି ଓପି ସିଙ୍କ ଏକ ଚିଠି ଲେଖିଛନ୍ତି ଏହି ମାମଲାରେ କ'ଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଶୀଘ୍ର ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଛି

ପୀଡ଼ିତାଙ୍କର ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଛି

ପୀଡ଼ିତା ଗତ ମାର୍ଚ୍ଚ ମାସରେ ବଳାକାର ଅଭିଯୋଗ ଦାଏର କରିଥିଲେ

ଏହି ଯୋଜନା ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କାର୍ଯ୍ୟକାରୀ କରାଯିବ ମହିଳାମାନଙ୍କୁ ଥାନାକୁ ଆସି ଅଭିଯୋଗ ଦାଏର କରିବା ପାଇଁ ସେଗୁଡ଼ିକୁ ସେମାନଙ୍କ ପାଇଁ ଉପଯୋଗୀ କରିବା ଏହି କେନ୍ଦ୍ର ସ୍ଥାପନର ମୂଳ ଲକ୍ଷ୍ୟ ସେହି ସହାୟତା କେନ୍ଦ୍ରଗୁଡ଼ିକରେ ମୁଖ୍ୟତଃ ମହିଳା ଅଫିସରମାନଙ୍କୁ ନିଯୁକ୍ତି ଦିଆଯିବ ମହିଳା ସହାୟତା କେନ୍ଦ୍ରଗୁଡ଼ିକରେ ମୁତୟନ କର୍ମଚାରୀମାନଙ୍କୁ ମହିଳାମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ତାଲିମ ଦିଆଯିବ ସେହି ସହାୟତା କେନ୍ଦ୍ରଗ୍ରଡ଼ିକରେ ଓକିଲ ମନସ୍ତତ୍ତ୍ୱବିତ୍ ଓ ଏନ୍କିଓଗୁଡ଼ିକର ସଦସ୍ୟମାନଙ୍କୁ ନେଇ ଏକ ପ୍ୟାନେଲ୍ ରହିବ ଯାହା ମହିଳାମାନଙ୍କୁ ପରାମର୍ଶ ଆଶ୍ରୟ ଥଇଥାନ ଓ ତାଲିମ ଦେବାରେ ସାହାଯ୍ୟ କରିବ

ଉସ୍କ ଭାରୋତ୍ତଳନ ସନ୍ତରଣ ବନ୍ଧୁକ ଚାଳନା ଓ ତାଇକୋଣ୍ଡୋ ଆଦି ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ାବିତ୍ମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି